ଟ୍ୱିଟ୍ କରି ପ୍ରଧାନମନ୍ତୀ ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି

ମୁଖ୍ୟମନ୍ତୀ କହିଛନ୍ତି କରୋନା ବିରୁଦ୍ଦରେ ଲଢ଼େଇ ବହୁତ ଲମ୍ଭା ଏବଂ ଏଥିପାଇଁ ଆମକୁ ଅଧିକ ସାବଧାନ ରହିବାକୁ ପଡ଼ିବ

ଆରଆଇ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ କାର୍ଯ୍ୟରେ ଯୋଗ ଦେବା ପାଇଁ କୁହାଯାଇଛି

ଅନ୍ୟ ସ୍ଥାନରେ ବୋର୍ଡ ଅଫ୍ ରେଭେନ୍ୟୁ ଓ ସବରେଜିଷ୍ଟ୍ରାର କାର୍ଯ୍ୟାଳୟରେ ସମ୍ଠ କର୍ମଚାରୀ ଉପସ୍ଥିତ ରହିବେ ସେହିପରି ଆସନ୍ତାକାଲିଠାରୁ ଷ୍ଟାମ୍ମ ଭେଣ୍ଡରମାନଙ୍କୁ କିଲ୍ଲୁ ଓ ସବ୍ରେଳିଷ୍ଟାର ଅଫିସରେ କାମ କରିବାକୁ ଅନୁମତି ଦିଆଯାଇଛି ଅନ୍ୟପକ୍ଷରେ ନିର୍ମାଣ କାମପାଇଁ ବାଲିଘାଟ ଓ କ୍ରସର ୟୁନିଟଗୁଡ଼ିକ ମଧ୍ୟ କାର୍ଯ୍ୟଷମ ହେବ ତେବେ ଏସବୁ ସ୍ରାନରେ ସାମାଜିକ ଦୂରତ୍ କଟକଶା ମାନିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି

ଏହାବ୍ୟତୀତ ଇ କମର୍ସ ମାଧ୍ଧମରେ ଘରେ ସାମଗ୍ରୀ ଯୋଗାଇ ଦିଆଯିବ

ଅନ୍ୟପକ୍ଷରେ ଯାତ୍ରୀବାହୀ ବସ୍ ଚଳାଚଳ ବନ୍ଦ୍ ରହିବ

ବ୍ୟାଙ୍ଙ୍ ବ୍ୟାବସାୟିକ ପ୍ରତିଷ୍ଠାନ ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଅନୁଷାନଗୁଡ଼ିକ ଯଥାରିତି କାର୍ଯ୍ୟ କରିବ ବୋଲି ଏହି ନିର୍ଦ୍ଦେଶାବଳୀରେ ସ୍ବଷ୍ଟ କରାଯାଇଛି

ସ୍ପପ୍ରିମ୍କୋର୍ଟ କଲେକିୟମ୍ ଏଥିପାଇଁ ଆବଶ୍ୟକ ସୁପାରିଶ କରିଛି ଗତକାଲି ସୁପ୍ରିମ୍କୋର୍ଟ କଲେଜିୟମ୍ର ବୈଠକରେ ଏହି ନିଷ୍ବତ୍ତି ନିଆଯାଇଛି

କେବଳ ପାଳିଆ ସେବକ ଶ୍ରୀଜୀଉଙ୍କୁ ନେଇ ନରେନ୍ଦ ପୁଷ୍କରିଶୀକୁ ବିଜେ କରାଇବେ ଏହି ଯାତ୍ରା ସମୟରେ କୌଣସି ଭକ୍ତକୁ ଶୋଭାଯାତ୍ରାରେ ସାମିଲ ହେବାକୁ ଅନୁମତି ପ୍ରଦାନ କରାଯିବ ନାହିଁ

ବିଭାଗୀୟ ମନ୍ତୀ ସନ୍ତୋଷ ଗଙ୍ଗଓ୍ୱାର ସମସ୍ତ ରାକ୍ୟ ଓ କେନ୍ଦ୍ ଶାସିତ ଅଅଳକୁ ପତ୍ର ଲେଖି ଶ୍ରମ ବିଭାଗର ଜଣେ ଲେଖାଏଁ ଅଧିକାରୀଙ୍କୁ ନୋଡାଲ୍ ଅଧିକାରୀଭାବେ ନିଯୁକ୍ତ କରିବାକୁ ପରାମର୍ଶ ଦେଇଛନ୍ତି

ଏହି ଦୁଇଟି ସହର ହେଉଛି ତାଳଚେର ଏବଂ ଫୁଲବାଣୀ